ବିଜେପିର ବରିଷ୍ଡ ବିଧାୟକ ଜୟ ନାରାୟଶ ମିଶ୍ର ଚାଷୀଙ୍କ ସମସ୍ତ ଧାନ ଏବଂ ବର୍ଷା ଯୋଗ୍ରଁ ଯେଉଁ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହୋଇଛି ସେସମସ୍ତ ଧାନ କିଶିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହା ଉପରେ ମତଦେଇ କହିଥିଲେ ସରକାର ଚାଷୀଙ୍କର ସମସ୍ତ ଧାନ କିଶନ୍ତୁ

ମିଲର୍ ନ ଆସିଲେ ଧାନ କିଶାଯାଉ ନାହି

ଏହାବ୍ୟତୀତ ରାକ୍ୟସଭା ସାଂସଦ ଥାଇ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଅନୁଭବ ମହାନ୍ତିଙ୍କ ଆସନ ଖାଲି ପଡ଼ିଛି

ଫଳରେ ଗତକାଲିଠାରୁ ଅଦାଲତ କାର୍ଯ୍ୟ ସ୍ୱାଭାବିକ ହୋଇଛି

ଆଜି ତୀରନ୍ଦାଜ୍ ସନ୍ତରଣ ବ୍ୟାଡ୍ମିଣ୍କନ ଏବଂ ଫୁଟ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି

ଗତକାଲି ଅନୁଷ୍ଷିତ ଫ୍ରିଷ୍ଟାଇଲ୍ ରିଲେ ସନ୍ତରଣ ପ୍ରତିଯୋଗିତାରେ ମଧ୍ଧ ଉଭୟ ବ୍ରୋଞ ପଦକ କିତିଥିଲେ

ଗତ ରବିବାର ଦିନ ଯୋଡ଼ାମ୍

ହାଟରୁ ଫେରିବାବେଳେ ମାଓବାଦୀମାନେ ତାଙ୍କୁ ଅଟକାଇ ମୋବାଇଲ୍ ଯାଞ୍ କରିବା ସହ ଅପହରଣ କରି ନେଇଥିଲେ

ସେହିପରି ସେମାନେ ବ୍ୟବହାର କରୁଥିବା ଏକ ଯନ୍ତଚାଳିତ ଡଙ୍ଗାକୁ ମଧ ବନ୍ୟପ୍ରାଶୀ ବିଭାଗ ଜବତ କରିଛି

ଗତକାଲିଠାରୁ ରାକ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି